ଏହା ପାଞ ଟ୍ରିଲିୟମ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ ବୋଲି ସେ କହିଚ୍ଚନ୍ତି ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ସ୍ୱାଧୀନତା ସଂଗ୍ରାମ ହେଉ ବା ସାମାଜିକ ସଂସ୍କାର ଆନ୍ଦୋଳନ ପୂର୍ବ ଭାରତ ସମଗ୍ର ଦେଶକୁ ନେତୃତ୍ ଦେଇଛି ପୂର୍ବ ଭାରତରେ ବିପୁଳ ମାତ୍ରାରେ ପ୍ରାକୃତିକ ସମ୍ୟଳ ଥିଲେ ସୁଦ୍ଧା ଦେଶର ଅନ୍ୟ ଭାଗ ତୁଳନାରେ ଏହି ଅଞ୍ଚଳ ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ପଛରେ ପଡିଛି

କ୍ୟାବିନେଟ୍ ଆସନ୍ତା ବର୍ଷ ଜନଗଣନାକୁ ଜାତିଭିତ୍ତିକ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ବତ୍ତି ନିଆଯାଇଛି

ସାଧାରଣ ଜନଗଣନା ଫର୍ମରେ ଏଥିପାଇଁ ସ୍ୱତନ୍ତ ଭାବେ ବ୍ୟବସ୍ରା କରାଯିବ ରାଜ୍ୟରେ ଏସ୍ଇବିସିଙ୍କ ପ୍ରକୃତ ସଂଖ୍ୟା ସ୍ୱଷ୍ ହୋଇପାରୁ ନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବୈଠକ ସ୍ ତ୍ରରୁ ଜଣାପଡ଼ିଛି

ସେ କହିଛନ୍ତି ଏଭଳି ମହୋହବ ଆୟୋଜନ ଦ୍ୱାରା ଭାବର ଆଦାନ ପ୍ରଦାନ କରାଯିବା ସହ ଐତିହ୍ୟର ସ୍କୃତି ଉଦ୍ଯିବିତ ହୋଇଥାଏ

ଆକି ଏହି ମହୋହବ ଉଦ୍ଯାପିତ ହେଉଛି

ସେଠାରେ ଛିଣ୍ଡିପଡ଼ିଥିବା ଉଚ ଶକ୍ତିସମ୍ମନ୍ନ ବିଦ୍ୟୁତ୍ ତାର ସଂସର୍ଷରେ ଆସିବାରୁ ତାର ମୃତ୍ୟୁ ହୋଇଥିଲା

ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବା ସହିତ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍ୃତ କରାଯାଇଥିଲା

ଗତକାଲି ଓଡ୍ରାଫ୍ ଟିମ୍ ସହାୟତାରେ ତାଙ୍କର ମୃତ ଦେହକୁ ଉଦ୍ଧାର କରାଯାଇଛି

ଏହି ବିଜୟ ସହ ଓଡ଼ିଶା ଆଇଏସ୍ଏଲ୍ର ପ୍ଲେଅଫ୍ ଦୌଡ଼ରେ ସାମିଲ ହୋଇଛି ଶୀତଲହରୀ ଗତକାଲିଠାରୁ ରାକ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି